ସେ କହିଛନ୍ତି ଚଳିତ ବର୍ଷ ଭାରତ ପରମାଣୁ ପରୀକ୍ଷଣରେ ସଫଳତା ହାସଲ କରିଛି ଯାହାଦ୍ୱାରା ବର୍ଉମାନ ଦେଶ ଜଳ ସ୍ଥଳ ଓ ଆକାଶପଥରେ ପରମାଣୁ ଅସ୍ତ ସଂପନ୍ନକାରୀ ରାଷ୍ଟ ହୋଇପାରିଛି

ମିଲର୍ ଓ ସମବାୟ ସମିତି କର୍ମକର୍ତ୍ତାଙ୍କ ଯୋଗୁଁ ଏପରି ଅବ୍ୟବସ୍ରା ହୋଇଥିବା ଉପସ୍ରିତ ଚାଷୀମାନେ ଅଭିଯୋଗ କରିଛନ୍ତି ଯୋଗାଣ ବିଭାଗ ଅଧିକାରୀ ଆସି ଏଥିରେ ହସ୍ତକ୍ଷେପ କରିବା ପରେ ମିଲର୍ ସରକାରୀ ନିୟମ ଅନୁଯାୟୀ ଧାନ ଓଜନ କରି କିଣିବା ସହ ଖାଲି ବସ୍ତା ଫେରାଇବା ପରେ ଚାଷୀମାନଙ୍କ ମଧ୍ଧରେ ଉତ୍ତେଜନା ହ୍ରାସ ପାଇଛି

ବିଶେଷକରି ଉଉର ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ

ପ୍ରବଳ ଶୀତ ସାଙ୍ଗକୁ ଅନେକ ସ୍ଚାନରେ କୁହୁଡ଼ି ପଡୁଛି